ଏହି ଅବସରରେ ଉଦ୍ବୋଧନ ଦେଇ ଶ୍ରୀ ମୋଦି କହିଛନ୍ତି ଏହା କୋବିଡ୍ର ମୁକାବିଲାରେ ଭାରତର ଉଦ୍ୟମକୁ ଆହୁରି ଶକ୍ତିଶାଳୀ କରିବ ଶ୍ରୀ ମୋଦି କହିଛନ୍ତି କରୋନା ସଂକ୍ରମଣ ପରଠାରୁ ସେ କ୍ରମାନ୍ୱୟରେ ସମସ୍ତ ରାଜ୍ୟ ସହ ବିଚାର ବିମର୍ଶ ଜାରି ରଖିଛନ୍ତି ସେ କହିଛନ୍ତି ଏ ସଂକ୍ରାନ୍ତରେ ବୈଜ୍ଞାନିକମାନଙ୍କ ସହ ନିୟମିତ ଆଲୋଚନା କରାଯାଉଛି

ବିଶ୍ୱର ଅନ୍ୟ ଦେଶମାନେ କରୋନା ପ୍ରତିଷେଧକ ବାହାର କରିବାପାଇଁ ଉଦ୍ୟମ ଚଳାଇଛନ୍ତି ତେବେ ସମଗ୍ର ବିଶ୍ୱ ଏକ୍ଷେତ୍ରରେ ଭାରତଠାରୁ ଅନେକ କିଛି ଆଶା କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି କରୋନା ପ୍ରତିଷେଧକ ବାହାର କରିବା ଲାଗି ଏହା ସହ ସମ୍ପୃକ୍ତ ସମସ୍ତ ସଂସ୍ଥା ପରସ୍କର ସହ ସମନ୍ୱୟରେ କାର୍ଯ୍ୟ କରୁଥିବାର ପ୍ରଧାନମନ୍ତ୍ରୀ କହିଛନ୍ତି ସେ କହିଛନ୍ତି ଅନେକ ପ୍ରତିଷେଧକର ପରୀକ୍ଷା ଚ୍ଚଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି କୋବିଡ୍ ପ୍ରତିଷେଧକ ପାଇବାକୁ ଆମକୁ ଆଉ ବେଶି ସମୟ ଅପେକ୍ଷା କରିବାକୁ ପଡ଼ିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଥରେ ପ୍ରତିଷେଧକ ପ୍ରସ୍ତୁତ ହୋଇଯିବା ପରେ ଏହାକୁ ଲୋକମାନଙ୍କୁ ଦିଆଯିବା ଆରମ୍ଭ ହୋଇଯିବ ପ୍ରତିଷେଧକ ଦିଆଯିବା ସମୟରେ ବୟୋଜ୍ୟେଷ୍ଠ ବ୍ୟକ୍ତି ଓ ସ୍ୱାସ୍ଥ୍ୟକର୍ମୀମାନଙ୍କ ସମେତ ଯେଉଁମାନଙ୍କ ପାଇଁ ଏହାର ଆବଶ୍ୟକତା ଅଧିକ ସେମାନଙ୍କୁ ଅଗ୍ରାଧକାର ଭିଭିରେ ଦିଆଯିବ

ଭାରତ ପ୍ରତିଷେଧକ ବଣ୍ଟନ ପାଇଁ ଏକ ଉତ୍ତମ ନେଟ୍ୱାର୍କ ବ୍ୟବସ୍ଥା ସ୍ଥାପନ କରିସାରିଛି ବିଶ୍ୱର ଅନ୍ୟ ଦେଶଗୁଡ଼ିକ ତୁଳନାରେ ଭାରତର ନେଟ୍ୱାର୍କ ଯଥେଷ୍ଟ ଉନ୍ନତ ଥିବାର ପ୍ରଧାନମନ୍ତ୍ରୀ କହିଛନ୍ତି ରାଜ୍ୟ ସରକାରମାନଙ୍କ ସହାୟତାରେ ଏହି ପ୍ରତିଷେଧକ ବଣ୍ଟନ ନେଟ୍ୱାର୍କକୁ ଅଧିକ ଶକ୍ତିଶାଳୀ କରାଯିବାକୁ ଶ୍ରୀ ମୋଦି କହିଛନ୍ତି ଠିକ୍ ସମୟରେ ଯେଭଳି ଏହାକୁ ଲୋକମାନଙ୍କୁ ଦିଆଯାଇପାରିବ ସେଥିପାଇଁ ପଦକ୍ଷେପ ନିଆଯିବ ଏଥିପାଇଁ ଏକ ଟାସ୍କ ଫୋର୍ସ ଗଠନ କରାଯାଇଥିବା ବିଷୟ ପ୍ରଧାନମନ୍ତ୍ରୀ ଜଣାଇଛନ୍ତି ଏକ୍ଷେତ୍ରରେ ଏକ ଜାତୀୟ ବିଶେଷଜ୍ଞ ଗୋଷ୍ଠୀ ରାଜ୍ୟ ସରକାରମାନଙ୍କ ସହ ମିଶି କାର୍ଯ୍ୟ କରୁଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ପ୍ରତିଷେଧକର ମୂଲ୍ୟ ନିର୍ଦ୍ଧାରଣ ସଂକ୍ରାନ୍ତରେ ସରକାର ରାଜ୍ୟ ସରକାରମାନଙ୍କ ସହ କଥାବାର୍ତ୍ତା ଆରମ୍ଭ କରିଦେଇଛନ୍ତି ମୂଲ୍ୟ ନିର୍ଦ୍ଧାରଣ ସଂକ୍ରାନ୍ତ ନିଷ୍ପଭି ଗ୍ରହଣ ସମୟରେ ସାଧାରଣ ଲୋକଙ୍କୁ ଧ୍ୟାନରେ ରଖାଯିବ ବୋଲି ଶ୍ରୀ ମୋଦି କହିଛନ୍ତି ଶ୍ରୀ ମୋଦି କହିଛନ୍ତି କରୋନା ବିପକ୍ଷରେ ଭାରତର ଲଢ଼େଇରେ ଦେଶର ଜନସାଧାରଣଙ୍କ ଇଚ୍ଛାଶକ୍ତିର ପ୍ରତିଫଳନ ଘଟିଛି ଭାରତ ସାହସର ସହ କରୋନାର ମୁକାବିଲା କରିଆସ୍କୁଛି ଭାରତର ଏକ୍ଷେତ୍ରରେ ଅନ୍ୟ ଦେଶଗୁଡ଼ିକୁ ମଧ୍ୟ ସହାୟତା କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ପ୍ରତିଷେଧକକୁ ନେଇ ଅନେକ ଗୁଜବ ପ୍ରଚାରିତ ହେଉଛି ଓ ସେଦୂଷ୍ଟିରୁ ସର୍ବସାଧାରଣ ଏଥିପ୍ରତି ସାବଧାନ ରହିବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଆମେ ଏକ ନିର୍ଣ୍ଣାୟକ ପର୍ଯ୍ୟାୟରେ ଆସି ପହଞ୍ଚୁଛେ ତେବେ କୋବିଡ୍ର ମୁକାବିଲା ପାଇଁ ଯେଉଁସବୁ ସତର୍କତା ଗ୍ରହଣ କରାଯାଉଛି ସେଥିରେ କୌଣସି କୋହଳତା ନ ଆଶିବାକୁ ସେ ସମସ୍ତଙ୍କୁ ନିବେଦନ କରିଛନ୍ତି ପ୍ରଧାନମନ୍ତ୍ରୀ ବିଭିନ୍ନ ରାଜନୈତିକ ଦଳର ନେତାମାନେ ସେମାନଙ୍କର ମୂଲ୍ୟବାନ ମତାମତ ଦେଇଥିବାରୁ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି

ଦୈନିକ ଆରୋଗ୍ୟ ଲୋକଙ୍କ ସଂଖ୍ୟା ଦୈନିକ ସଂକ୍ରମିତମାନଙ୍କ ସଂଖ୍ୟାଠାରୁ ଅଧିକ ରହିଛି

ମନ୍ତ୍ରଣାଳୟ କହିଛି ଦେଶରେ ସ୍ୱାସ୍ଥ୍ୟ ମୌଳିକ ତାଞ୍ଚାରେ ଅଣାଯାଇଥିବା ଉନ୍ନତି କେନ୍ଦ୍ର ସରକାରଙ୍କ ନିୟମର କଡ଼ାକଡ଼ି ପାଳନ ଓ ଡାକ୍ତର ଚିକିହା ସହାୟକ କର୍ମୀ ଏବଂ ସ୍ୱେଚ୍ଛାସେବୀମାନଙ୍କ ନିଷ୍ଠାପର ଉଦ୍ୟମ ଯୋଗୁଁ ଏହା ସମ୍ଭବ ହୋଇଛି

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଅଧିକ ନମ୍ରନା ପରୀକ୍ଷା ଯୋଗୁଁ ସଂକ୍ରମିତମାନଙ୍କୁ ଶୀଘ୍ର ଚିହ୍ରଟ କରାଯାଇ ଚିକିହା କରାଯିବାର୍ତ ମୃତ୍ୟହାର ହ୍ରାସ ପାଉଛି ଏହଯୋଗୁଁ ଦୈନିକ ସଂକ୍ରମିତ ହାର ମଧ୍ୟ ହାସ ପାଉଛି

ନେଭି ଡେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୌବାହିନୀ ଦିବସ ଅବସରରେ ନୌବାହିନୀର ସମସ୍ତ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଶ୍ରୀ ମୋଦି କହିଛନ୍ତି ଭାରତୀୟ ନୌବାହିନୀ ଦେଶର ଜଳସୀମାକୁ ସୁରକ୍ଷା ଦେବାରେ ଅସୀମ ସାହସ ଓ ଶୌର୍ଯ୍ୟ ପ୍ରଦର୍ଶନ କରିଆସୁଛି ଆବଶ୍ୟକସ୍ଥଳେ ମାନବୀୟ ସହାୟତା ଯୋଗାଇବାରେ ମଧ୍ୟ ନୌବାହିନୀର ଭୂମିକାକୁ ସେ ପ୍ରଶଂସା କରିଚ୍ଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଓ ତଥ୍ୟ ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବ୍ଡେକର ନୌବାହିନୀ ଦିବସ ଅବସରରେ ଏହାର କର୍ମଚାରୀ ଓ ସେମାନଙ୍କର ପରିବାର ସଦସ୍ୟମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଶ୍ରୀ ଶାହା କହିଛନ୍ତି ଭାରତ ଏହାର ନୌବାହିନୀ କର୍ମଚାରୀମାନଙ୍କର ସାହସ ପାଇଁ ଗର୍ବ ଅନୁଭବ କରେ ଭାରତର ଜଳ ସୀମାକୁ ସୁରକ୍ଷା ଦେବାରେ ନୌବାହିନୀର ଭୂମିକା କୌଣସି ତୁଳନା ନାହିଁ ବୋଲି ସେ କହିଛନ୍ତି ଶ୍ରୀ ଜାବ୍ଡେକର ନୌବାହିନୀ କର୍ମଚାରୀମାନଙ୍କୁ ଅଭିନନ୍ଦନ କଣାଇ ସେମାନଙ୍କର ଅସୀମ ସାହସର ଭ୍ୟସୀ ପ୍ରଶଂସା କରିଛନ୍ତି

କୋବିଡ୍ ନାଇଷ୍ଟିନ୍ ଯୋଗୁଁ କାର୍ଯ୍ୟକ୍ରମ ଭର୍ଚୁଆଲ୍ ମାଧ୍ୟମରେ ଅନୁଷ୍ଠିତ ହେଉଛି ଏହି ଅବସରରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଛନ୍ତି ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟର ପ୍ରତିଷ୍ଠା ଦିବସ ପାଳନର ଅଂଶସ୍ୱର୍ପ ବାଣିଜ୍ୟ କାରବାର ମାଧ୍ୟମରେ କଳାଧନକୁ ଆଇନ ସମ୍ମତ କରିବା ସଂକ୍ରାନ୍ତରେ ଏକ ଆଲୋଚନାର ଆୟୋଜନ କରାଯାଇଛି ଜାବ୍ଡେକର କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାବ୍ଡେକର କହିଛନ୍ତି କେନ୍ଦ୍ର ସରକାରଙ୍କଦ୍ୱାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଯୋଗୁଁ ଦେଶରେ ଦୂର୍ନୀତି ଯଥେଷ୍ଟ ହ୍ରାସ ପାଇଛି ସେ କହିଛନ୍ତି ସିଧାସଳଖ ରିହାତି ଅର୍ଥ ହସ୍ତାନ୍ତର ବ୍ୟବସ୍ଥା ଯୋଗୁଁ ହିତାଧିକାରୀମାନଙ୍କ କମାଖାତାରେ ଅର୍ଥ ଯାଇ ପହଞ୍ଚୁଛି ନୂଆ ଶିକ୍ଷାନୀତି ବିଷୟରେ ସେ କହିଛନ୍ତି ଯୁବପିଢ଼ି ମଧ୍ୟରେ ନୂଆ ନୂଆ ଚିନ୍ତାଧାରାର ବିକାଶକୁ ଧ୍ୟାନରେ ରଖି ନୂଆ ଶିକ୍ଷାନୀତିର ପ୍ରଣୟନ କରାଯାଇଛି ମନ୍ତ୍ରୀ କହିଛନ୍ତି ଆତ୍ମନିର୍ଭର ଭାରତ ପାଇଁ ନିଆଯାଇଥିବା ପଦକ୍ଷେପ ମେକ୍ ଇନ୍ ଇଣ୍ଡିଆକୁ ଶକ୍ତିଶାଳୀ କରୁଛି ସେ କହିଛନ୍ତି ଅନ୍ୟ ଦେଶଗୁଡ଼ିକ ତୁଳନାରେ ଭାରତରେ ଡିଜିଟାଲ୍ ସେବା ବହୁ ଶସ୍ତାରେ ଉପଲହ୍ଧ ହେଉଛି

କେକେ ପୋଲିଙ୍ଗ୍ ଜନ୍ମୁ କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳ କିଲ୍ଲା ବିକାଶ ପରିଷଦ ନିର୍ବାଚନ ପାଇଁ ତୃତୀୟ ପର୍ଯ୍ୟାୟ ମତଦାନ ଆଉ ଅଳ୍ପ ସମୟ ପରେ ଶେଷ ହେବ